ସେ କହିଛନ୍ତି ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା ହେଉଛି ଅହିଂସା ଏହା ହି ଆମ ସ୍ୱାଧୀନତା ସଂଗ୍ରାମକୁ ବିଶ୍ୱର ସବୁ ସଂଗ୍ରାମଠାର୍ ନିଆରା କରିଛି ଶାତ୍ତି ଓ ବିକାଶ ଲାଗି ଗାଧିଜୀଙ୍କ ଅହିଂସାକୁ ଯୁବ ସମାଜ ଆପଣେଇବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି

ଏହି ଅବସରରେ ବିଦ୍ୟାଳୟର ଶତବାର୍ଷିକ ମୁଖପତ୍ର ସୁଧା ସର୍ଜନାଙ୍କୁ ରାଜ୍ୟପାଳ ଉଦ୍ଘାଟନ କରିଛନ୍ତି

ସେହିଭଳି ବରିଷ ଅଭିନେତା ମିହିର ଦାସଙ୍ଙୁ ଶ୍ରେଷ ଅଭିନେତା ଏବଂ ଅର୍ଚ୍ଚିତା ସାହୁଙ୍କୁ ଶ୍ରେଷ ଅଭିନେତ୍ରୀ ଭାବେ ପୁରସ୍କୃତ କରାଯାଇଛି

ଶୀତଲହରୀ ରାଜ୍ୟରେ ଗତକାଲିଠାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି